ଗତକାଲି ସଚିବାଳୟଠାରେ ଅନୁଷିତ କେନ୍ଦ୍ରପତ୍ର ଉନୁୟନ ବୋର୍ଡ୍ ବୈଠକରେ ଅଧ୍ଧକ୍ଷତା କରି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି

ଏଥିଯୋଗୁଁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି

ଗତକାଲି ଭୁବନେଶ୍ୱରଠାରେ ଅନୁଷିତ ଏ ସମ୍ମର୍କୀତ ଏକ ଜାତୀୟ କର୍ମଶାଳାକୁ ଉଦ୍ଘାଟିତ କରି ସେ ଏହା କହିଛନ୍ତି

ଭକ୍ତମାନେ ଯେଭଳି ସୁରୁଖୁରୁରେ ଶ୍ରୀକୀଉମାନଙ୍କୁ ଦର୍ଶନ କରିପାରିବେ ସେଥିଲାଗି ପ୍ରଶାସନ ପକ୍ଷର୍ଠ ଆବଶ୍ୟକ ବ୍ୟବସ୍ତା କରାଯାଉଛି ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ରାକ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଗତକାଲି ଭୁବନେଶ୍ୱରଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷିତ ହୋଇଯାଇଛି ଏହି ବୈଠକରେ ଉନ୍ନୟନ କମିଶନର୍ ତଥା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ଅଧ୍ଧକ୍ଷତା କରିଥିଲେ